ଏବଂ ବିଶ୍ୱ ମହିଳା ମୁଷ୍ଠିଯୁଦ୍ଧ ଚାମ୍ପିୟନ୍ସିପ୍ରେ ଭାରତର ମଞ୍ଜୁରାଣୀ ଫାଇନାଲ୍କୁ ଉଠିଛନ୍ତି

ଗୋଖଲେ ଭାରତ ଓ ଚୀନ୍ ପାରସ୍କରିକ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଏକ ନ୍ତଆ ବ୍ୟବସ୍ଥା ସ୍ଥାପନ କରିବାକୁ ନିଷ୍କତ୍ତି ନେଇଛନ୍ତି ଭାରତର ଅର୍ଥମନ୍ତ୍ରୀ ଓ ଚୀନ୍ ଉପପ୍ରଧାନମନ୍ତ୍ରୀ ସେହି ସଂସ୍କାର ସଦସ୍ୟ ରହିବେ ଓ ବାଶିଜ୍ୟ ଏବଂ ପୁଞ୍ଜିନିବେଶ ବୃଦ୍ଧି ପାଇଁ ନୂଆ ନୂଆ ଉପାୟମାନ ଖୋକି ବାହାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଷି କିନ୍ପିଙ୍ଗ୍ଙ୍କ ମଧ୍ୟରେ ଅଣଆନୁଷ୍ଠାନିକ କଥାବାର୍ତ୍ତା ଶେଷରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ବାଣିଜ୍ୟ ଓ ସେବା ଭଳି କ୍ଷେତ୍ରରେ ସଂପର୍କ ବୃଦ୍ଧି ପାଇଁ ଏକ ନୂଆ ଉଚ୍ଚସ୍ତରୀୟ ବ୍ୟବସ୍ଥା ସ୍ଥାପନ କରାଯିବାକୁ ଉଭୟ ନେତା ଏକମତ ହୋଇଛନ୍ତି ସେ କହିଛନ୍ତି କଞ୍ଚାମାଲ୍ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବାକୁ ଦୁଇ ନେତା ଏକମତ ହୋଇଛନ୍ତି ପୂର୍ବରୁ ତାମିଲନାଡୁର ମାମଲାପୁରମ୍ଠାରେ ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ସମାପ୍ତ ହୋଇଥିଲା ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ଦୁଇଦିନ ଧରି ବ୍ୟାପକ ବିଷୟ ଉପରେ ଆଲୋଚନା କରିଥିଲେ ଆଜି ସକାଳେ ଉଭୟ ନେତାଙ୍କ ମଧ୍ୟରେ ଘଣ୍ଟାଏ ପର୍ଯ୍ୟନ୍ତ ମୁହାଁମୁହିଁ କଥାବାର୍ତ୍ତା ହୋଇଥିଲା ଏହାପରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧି ମଣ୍ଡଳ ସ୍ତରୀୟ କଥାବାର୍ଭା ହୋଇଥିଲା ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତାରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍ଙ୍କ ସମେତ ବହୁ ଅଫିସର ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉଦ୍ଘାଟନୀ ଭାଷଣରେ ଓ୍ୱହାନ୍ ଶିଖର ବୈଠକ ଦୁଇଦେଶ ମଧ୍ୟରେ ଆସ୍ଥା ସୃଷ୍ଟି କରିଥିଲା ଓ ଆକ୍କିର ଚେନ୍ନାଇ ଶିଖର ବୈଠକ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ନୂଆ ଯୁଗର ଅୟମାରମ୍ଭ କରିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ କହିଥିଲେ ପୁରାତନ ସମୟରୁ ଭାରତ ଓ ଚୀନ୍ ବିଶ୍ୱର ଦୁଇଟି ବୃହତ୍ ଅର୍ଥନୈତିକ ରାଷ୍ଟ୍ର ଥିଲେ ବର୍ତ୍ତମାନ ମଧ୍ୟ ସେମାନେ ବିଶ୍ୱରେ ଦୁଇଟି ବୃହତ୍ ଅର୍ଥନୈତିକ ରାଷ୍ଟ୍ର ଭାବେ ନିଜ ନିଜକୁ ପ୍ରତିଷ୍ଠିତ କରିଛନ୍ତି ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ତାଙ୍କର ଉଦ୍ଘାଟନୀ ମନ୍ତବ୍ୟ ଦେଇ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନାକୁ ନେଇ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଥିବାର ଦର୍ଶାଇଥିଲେ

କାନ୍ମୁ କାଶ୍ମୀର ରାଜ୍ୟପାଳଙ୍କ ମୁଖପାତ୍ର ରୋହିତ କଂସଲ୍ ଆଜି ଶ୍ରୀନଗରଠାରେ ଏହା ଜଣାଇଛନ୍ତି ଏହା ରାଜ୍ୟରେ ଲାଗୁ କରାଯାଇଥିବା କଟକଶାର କୋହଳ ଦିଗରେ ଏକ ବଡ଼ ପଦକ୍ଷେପ ହେବ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ଶ୍ରୀ କଂସଲ୍ କହିଛନ୍ତି ଲୋକମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିବା ଓ ସହଯୋଗ କରିଥିବାରୁ ସରକାର ସେମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି

ରାଜ୍ୟକୁ ପର୍ଯ୍ୟଟକମାନଙ୍କୁ ଗସ୍ତ କରିବା ପାଇଁ ଅନୁମତି ଦିଆଯିବାର ମାତ୍ର ଅକ୍ଷ ଦିନ ପରେ ମୋବାଇଲ୍ ଫୋନ୍ ଉପରୁ ଏହି କଟକଶାକୁ ପ୍ରତ୍ୟାହାର କରାଯିବା ବିଷୟ ଘୋଷଣା କରାଯାଇଛି

ଖବର ଅନୁସାରେ ସନ୍ଦିଗ୍ଧ ସନ୍ତାସବାଦୀମାନେ ସହରର ହରିସିଂହ ହାଇଷ୍ଟ୍ରିଟ୍ ଅଞ୍ଚଳରେ ସେହି ଗ୍ରେନେଡ୍ ଫିଙ୍ଗିଥିବାର କୁହାଯାଉଛି

ସେମାନେ ସାମାନ୍ୟ ଭାବେ ଆହତ ହୋଇଛନ୍ତି ଓ ସେମାନଙ୍କୁ ନିକଟସ୍ଥ ହସ୍ୱିଟାଲ୍ରେ ଚିକିତ୍ସା କରାଯାଉଛି ଆକ୍ରମଣକାରୀମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ଖୋକାଖୋଜି ଆରମ୍ଭ କରାଯାଇଛି

ଗତ ମାସରେ ମଧ୍ୟ ପ୍ରରାତନ ନୱାକଦାଲ ସହରରେ ନିରାପତ୍ତା ବାହିନୀ ଯବାନମାନଙ୍କ ଉପରକୁ ଏକ ଗ୍ରେନେଡ୍ ଫିଙ୍ଗା ଯାଇଥିଲା କିନ୍ତୁ ସେହି ଆକ୍ରମଣରେ କାହାର କିଛି କ୍ଷତି ଘଟିନଥିଲା

ଏକ ବ୍ୟାଙ୍କ୍ କାଲିଆତି ମାମଲାରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କମ୍ପାନୀର ଏହି ସମ୍ପଭି ଅଚଳ କରିଛି ସେଗୁଡ଼ିକ ମଧ୍ୟରେ କମ୍ପାନୀର ବହୁ ଜମିକମା ଅଟ୍ଟାଳିକା କାରଖାନା ଓ ଯନ୍ତ୍ରପାତି ରହିଛି ଏକ ବିବୃତ୍ତିରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କରିଛି କମ୍ପାନୀର ପୂର୍ବତନ ସିଏମ୍ଡି ଓ ଅନ୍ୟମାନଙ୍କ ବିରୁଦ୍ଧରେ ସିବିଆଇ ଦ୍ୱାରା ଦାଏର କରାଯାଇଥିବା ଏଫ୍ଆଇଆର୍କୁ ଭିତ୍ତି କରି କଳାଧନ ନିବାରଣ ଆଇନ୍ ଅନୁସାରେ ଏହା ତଦନ୍ତ ଆରମ୍ଭ କରିଥିଲା ସେହି କମ୍ପାନୀ ବିଭିନ୍ନ ବ୍ୟାଙ୍କ୍ ଏବଂ ଆର୍ଥିକ ଅନୁଷ୍ଠାନରୁ କାଲିଆତି କରି ରଣ ନେଇଥିବାର ତଦନ୍ତରୁ ଜଣାପଡ଼ିଥିବା କଥା ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ କହିଛି ଅମିତଶାହା ସିଆଇସି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ଏଭଳି ଏକ ଶାସନ ପଦ୍ଧତି ଗ୍ରହଣ କରୁଛନ୍ତି ଯେଉଁଥିରେ ଲୋକମାନଙ୍କୁ ସୂଚନା ପାଇବା ପାଇଁ ଆବେଦନ କରିବାର ଆବଶ୍ୟକ ପଡ଼ିବ ନାହିଁ ସେ କହିଛନ୍ତି ସମସ୍ତ ସୂଚନା ଲୋକମାନଙ୍କୁ ସରକାର ଯୋଗାଇ ଦେଉଛନ୍ତି ଶ୍ରୀ ଶାହା କହିଛନ୍ତି ସରକାର ଅନ୍ଲାଇନ୍ ଡ୍ୟାସ୍ବୋର୍ଡ ମାଧ୍ୟମରେ ଓ ସ୍ୱଚ୍ଚତାର ସହ ଲୋକମାନଙ୍କୁ ସମସ୍ତ ସୂଚନା ଯୋଗାଉଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୂଚନା କମିଶନ୍ ର ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହା କହିଛନ୍ତି ସେ କହିଛନ୍ତି ସରକାରଙ୍କର ପ୍ରତି ଲୋକମାନଙ୍କର ମନରେ ଆସ୍ଥା ବୃଦ୍ଧି ପାଇଁ ଆର୍ଟିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ସେ କହିଛନ୍ତି ଭାରତ ହେଉଛି ଏଭଳି ଏକ ଦେଶ ଯେଉଁଠି ମୂଳସ୍ତରରେ ମଧ୍ୟ ସୂଚନା ପହଞ୍ଚପାରୁଛି ସ୍ୱାରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଅନ୍ୟାୟ ଓ ଦୁର୍ନୀତି ବିନା ଉତ୍ତମ ପ୍ରଶାସନ ଯୋଗାଇବାରେ ମଧ୍ୟ ଆର୍ଟିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ କିତେନ୍ଦ୍ର ସିଂ କହିଛନ୍ତି ବର୍ତ୍ତମାନ ଆର୍ଟିଆଇ ଦାଖଲ କରିବାକୁ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ କାରଣ ଲୋକମାନେ ଯେତେବେଳେ ଚାହିଁବେ ସେତେବେଳେ ଆର୍ଟିଆଇ ଆବେଦନ ଦାଖଲ କରିପାରିବେ

ମୁଖ୍ୟମନ୍ତ୍ରୀ ମନହୋରଲାଲ୍ ଆଜି କର୍ଷାଲ୍ ଜିଲ୍ଲାର ଘରଉନ୍ଦା ସ୍ଥିତ ଚୌରା ଗ୍ରାମଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ବିଜେପି ସରକାର ଯୋଗ୍ୟତା ଭିତ୍ତିରେ ଲୋକମାନଙ୍କୁ ନିଯୁକ୍ତି ଦେଇଛନ୍ତି ଓ ବିଭିନ୍ନ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟ ସମ୍ପାଦନାରେ ସ୍ୱଚ୍ଚତା ଆଣିଛନ୍ତି ବିକାଶ ଓ ଉତ୍ତମ ଶାସନ ସହିତ ସେ କାତୀୟତା ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପଞ୍ଚକୁଲା ଆସନରୁ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରମୋହନ ବିଷ୍ଣୋଇ କହିଛନ୍ତି ଯେଉଁମାନେ କଂଗ୍ରେସ ପାର୍ଟି ପରିତ୍ୟାଗ କରି ଚାଲିଯାଉଛନ୍ତି ତାହାଦ୍ୱାରା ଦଳର କୌଣସି କ୍ଷତି ଘଟିବ ନାହିଁ

ଗତକାଲି ଆମେରିକାର କାଲିଫର୍ଷ୍ଣିଆରେ ଏକ କାର୍ ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଥିଲା ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଡୋମିନିକ୍ ଜଲା ସମାଜ ପାଇଁ ତାଙ୍କର ଅମ୍ବଲ୍ୟ ସେବା ଓ ମେଘାଳୟର ଉନ୍ନତି ପାଇଁ ତାଙ୍କର କାର୍ଯ୍ୟ ଲାଗି ଚିରସ୍କରଣୀୟ ହୋଇ ରହିବେ

'ଧର୍ମ ଗାଡ଼ିଆନ୍' ନାମକ ଦୁଇ ସପ୍ତାହ ବ୍ୟାପୀ ଏହି ସମରାଭ୍ୟାସ ଦୁଇ ଦେଶର ପ୍ରତିରକ୍ଷା ବାହିନୀଗୁଡ଼ିକ ମଧ୍ୟରେ ଯୁଦ୍ଧକୌଶଳର ଆଦାନ ପ୍ରଦାନ ଓ ସମନ୍ୱୟ ରକ୍ଷା ଲକ୍ଷ୍ୟରେ କରାଯାଉଛି ସନ୍ତାସବାଦ ସମେତ ବିଭିନ୍ନ ନିରାପତ୍ତା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଏହି ସମରାଭ୍ୟାସ ସାହାଯ୍ୟ କରିବ

ବକ୍ସିଂ ଭାରତର ମଞ୍ଜୁରାଣୀ ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି

କିନ୍ତୁ ଭାରତର ବରିଷ୍ଠ ପ୍ରତିଯୋଗୀ ଏମ୍ସି ମାରିକମ୍ ଓ ଅନ୍ୟତମ ଖେଳାଳି ଜମୁନା ବୋରୋ ସେମାନଙ୍କର ସେମିଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ହାରିଯାଇ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି